ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେବ କୋଭିଡ ପରିଚାଳନା

ମୁଖ୍ୟମନ୍ତୀ କହିଛନ୍ତି ରାକ୍ୟର ବିଭିନ୍ନ ସ୍ଚାନରେ ସ୍ଚାପିତ କୋଭିଡ୍ କେୟାର ହୋମ୍ ର ତଦାରଖ ପାଇଁ ଅନଲାଇନ୍ ଏଣ୍ରି ବ୍ୟବସ୍ଷା କରାଯିବା ଆବଶ୍ୟକ

ଶିଶ୍ବଭବନ ଆଉଟଡୋରରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି ଚାରୋଟି ଯାକ ହସପିଟାଲ ପରିସରକୁ ଅଗ୍ରିଶମ ବାହିନୀ ପକ୍ଷରୁ ବିଶୋଧନ କରାଯାଉଛି

ଏହି ସଟ୍ଡାଉନ ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ

ପିଲାମାନଙ୍କ ଶିକ୍ଷାଗ୍ରହଶ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥରେ ରହିବ